ରାଜ୍ୟରେ ଆଶାଜନକ ଭାବେ ହ୍ରାସ ପାଇଛି କରୋନା ସଂକ୍ରମଶ

ଟିକା ନେବାପରେ କୌଶସି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ଜିଲ୍ଲାପାଳ ଶ୍ରୀ ରାଶା କହିଛନ୍ତି ଜଗତ୍ସିଂହପୁରରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ବ୍ୟବସ୍ଚାର ଉଦ୍ଘାଟନ କରିଛନ୍ତି

ପ୍ରଥମେ ଜିଲ୍ଲାପାଳ ଡକ୍ଟର ଅଜିତ୍ କୁମାର ମିଶ୍ର ଓ ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମୀନା ସହାୟଙ୍କୁ ଟିକା ପ୍ରଦାନ କରାଯାଇଛି

ଏହିସବୁ ସ୍ଥାନମାନଙ୍କରେ ଜିଲ୍ଲାପାଳ ଏବଂ ଏସ୍ପିମାନେ ପ୍ରଥମେ ଟିକା ଗ୍ରହଶ କରିବା ସହ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା କହିଛନ୍ତି

ଆକି ରାଜ୍ୟରେ ଜଶେ ମାତ୍ର କରୋନା ଆକ୍ରାନ୍ତଙ୍କ ମୃତ୍ଧ୍ ଘଟିଛି

ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି

ଏହି ଗବେଷଣା କେନ୍ଦ ପ୍ରତିଷା ହେବା ଦ୍ୱାରା ପଣ୍ଟିମବଙ୍ଗ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟର କାଳବୈଶାଖୀ କନିତ ବିଙ୍କୁଳି ଘଡ଼ଘଡ଼ି ଉପରେ ଗବେଷଣା କରାଯାଇ ପାରିବ